ଏକ ବାର୍ଉାରେ ଶ୍ରୀ ନାଇଡୁ କହିଛନ୍ତି ସାଂସ୍କୃତିକ ବିବିଧତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସର୍ବତ୍ର ଓଡ଼ିଶାର ପ୍ରସିଦ୍ଧି ରହିଛି ଏହି ରାକ୍ୟ ହେଉଛି ପାରମ୍ପରିକ କଳା ଏବଂ ଚମଳାର ସ୍ରାପତ୍ୟର ଏକ ଗନ୍ତାଘର ଏହି ଅବସରରେ ସେ ରାଜ୍ୟବାସୀଙ୍କର ନିରନ୍ତର ସମୃଦ୍ଧି କାମନା କରିଛନ୍ତି

ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ରାନରେ ଆଜି ସଭାସମିତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜ୍ନ କରାଯାଇଛି

ଉହବରେ ପୁଲିସ୍ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ଓଡ଼ିଶା ପୁଲିସ୍ର ବରିଷ ଅଧିକାରୀମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି

ପଡ଼ିଆରେ ଅନୁଷିତ ହେବାକୁ ଥିବା ବିଜୟ ସଙ୍ଙ୍ ସମାବେଶରେ ଯୋଗଦେବେ ପରେ ଶ୍ରୀ ଶାହା ନବରଙ୍ଙପୁର କିଲ୍ଲ ଉମରକୋଟଠାରେ ବିକୁ ପଟ୍ଟନାୟକ ଷ୍ଟାଡିୟମ୍ଠାରେ ବିଜୟ ସଙ୍ଙ ସମାବେଶରେ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି

ସନ୍ଦେହ ହେଉଥିବା ସ୍ଥାନରେ କୁକୁଡ଼ା ଏବଂ ଅଣ୍ଡାକୁ ନଷ୍ଟ କରି ଦିଆଯାଉଛି

ଏହି ସମୟ ମଧରେ କେତେକ ସ୍ଥାନରେ କାଳବୈଶାଖୀର ସୟାବନା